ବିହାର ଇଲେକ୍ସନ୍ ବିହାରର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲର ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକିଥିବା ବେଳେ ଏହି ପର୍ଯ୍ୟାୟରେ ମତଦାନ ହେଉଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ରାଜନୈତିକ କାର୍ଯ୍ୟକଳାପ ତ୍ୱରାନ୍ପିତ ହୋଇଛି

ଶୁକ୍ରବାର ଦିନ ପ୍ରାର୍ଥୀପତ୍ର ଗୁଡ଼ିକୁ ଯାଞ୍ କରାଯିବ

ଏସ୍ସି ଶାହିନବାଗ ସୁପ୍ରିମକୋର୍ଟ କହିଛନ୍ତି ବିକ୍ଷୋଭ ପ୍ରଦର୍ଶନ ପାଇଁ ଶାହିନବାଗ ଭଳି ସର୍ବସାଧାରଣ ସ୍ଥାନଗୁଡ଼ିକୁ ଦୀର୍ଘସମୟ ପର୍ଯ୍ୟନ୍ତ ଅଧିକାର କରିବା ଗ୍ରହଣୀୟ ନୁହେଁ ଓ ଏଭଳି ସ୍ଥାନଗୁଡ଼ିକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅଧିକାର କରି ରଖାଯାଇ ପାରିବ ନାହିଁ ନାଗରିକ ସଂଶୋଧନ ଆଇନ୍ ବିରୁଦ୍ଧରେ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ ସଂକ୍ରାନ୍ତୀୟ ଏକ ଆବେଦନ ଉପରେ କୋର୍ଟ ଏହି ରାୟ ଦେଇଛନ୍ତି ଗତବର୍ଷ ଡିସେମ୍ବର ମାସରେ ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ଦିଲ୍ଲୀର ଶାହିନବାଗ ଅଞ୍ଚଳରେ ରାସ୍ତା ଅବରୋଧ ହୋଇ ରହିଥିଲା ଜଷ୍ଟିସ ଏସ୍କେ କଉଲ୍ଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି ସର୍ବସାଧାରଣଙ୍କ ସ୍ଥାନଗୁଡ଼ିକୁ ବିକ୍ଷୋଭ ପ୍ରଦର୍ଶନ ପାଇଁ ଅଧିକ କାଳ ପର୍ଯ୍ୟନ୍ତ ଅଧିକାର କରି ରଖାଯାଇପାରିବ ନାହିଁ ଖଣ୍ଡପୀଠ କହିଛନ୍ତି ଶାହିନବାଗ ଅଞ୍ଚଳରୁ ବିକ୍ଷୋଭକାରୀମାନଙ୍କୁ ହଟାଇବା ପାଇଁ ଦିଲ୍ଲୀ ପୁଲିସକୁ ପଦକ୍ଷେପ ଗ୍ରହଣ କରିବା ଉଚିତ୍ ଥିଲା

ଚୀନ୍ରେ ଅଟକି ରହିଥିବା ଭାରତୀୟମାନଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତୀ ଆଣିଦେଇଛି ଚୀନ୍ରେ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁଁ ସେମାନଙ୍କୁ ବାଧ୍ୟ ହୋଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ୁଛି ବେଜିଂ ସ୍ଥିତି ଭାରତୀୟ ଦୂତାବାସରୁ ଗତକାଲି ଜାରି ଏକ ବିଞ୍କପ୍ତିରେ' ଏହି ବିମାନରେ ସ୍ୱଦେଶ ଫେରିବା ପାଇଁ ଦ୍ରତାବାସରେ ନିଜର ନାମ ପଞ୍ଜିକରଣ କରିବାକୁ ପରାମର୍ଶ ଦିଆଯାଇଛି ଏହି ବିମାନ ଚଳାଚଳ କରିବା ଦ୍ୱାରା ଚୀନ୍ରେ ଅଟକି ରହିଥିବା ଅନେକ ଭାରତୀୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରି ସେମାନଙ୍କର ଆତ୍ମୀୟ ସୃଜନଙ୍କ ପାଖରେ ପହଞ୍ଚିପାରିବେ ଓ କିଛି ଭାରତୀୟ ଚୀନ୍ରେ ସେମାନଙ୍କର କର୍ମସ୍ଥଳୀକୁ ମଧ୍ୟ ଫେରିପାରିବେ ଉଭୟ ପକ୍ଷରୁ ବିମାନ ଯାତ୍ରା କରିବାକୁ ଥିବା ଲୋକମାନଙ୍କୁ କୋବିଡ୍ ସମ୍ଭନ୍ଧୀୟ ନିୟମଗୁଡ଼ିକର ପାଳନ କରିବାକୁ ହେବ

ଚୀନ୍ ଗତ ମାସରେ କିଛି ଶ୍ରେଣୀର ବିଦେଶୀ ନାଗରିକଙ୍କୁ ଚୀନ୍ ମଧ୍ୟରେ ପ୍ରବେଶ କରିବା ପାଇଁ ଅନୁମତି ଦେଇଛି

ବେଜିଂ ସ୍ଥିତ ଭାରତୀୟ ଦୂତାବାସ' ଚୀନ୍ ସରକାରଙ୍କ ସମ୍ପୃକ୍ତ କର୍ତ୍ତପକ୍ଷ ଗୁଡ଼ିକ ସହ ନିରନ୍ତର ଯୋଗାଯୋଗ ରକ୍ଷା କରିଆସ୍କୁଛି ଏହା ହେଉଛି ସପ୍ତମ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ୍ ଓ ଗତ ପହିଲା ତାରିଖରୁ ଏହା ଆରମ୍ଭ ହୋଇଛି

କ୍ୟାବିନେଟ୍ କେନ୍ଦ୍ର କ୍ୟାବିନେଟ୍ ଭାରତ ଓ କାପାନ୍ ମଧ୍ୟରେ ସାଇବର ନିରାପତ୍ତା କ୍ଷେତ୍ରରେ ସହଯୋଗ ସ୍ମାରକପତ୍ର ସ୍ୱାକ୍ଷର ପାଇଁ ଅନୁମୋଦନ କରିଛି ଏହି ସହଯୋଗ ସ୍କାରକପତ୍ର ପାରସ୍କରିକ ସ୍ୱାର୍ଥ ସମ୍ପଳିତ କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧିରେ ସହାୟକ ହେବ ସେହିସବୁ କ୍ଷେତ୍ରଗୁଡ଼ିକ ମଧ୍ୟରେ ସାଇବର ସ୍ୱେସ୍ ମୌଳିକ ଡାଞ୍ଚାର ସୁରକ୍ଷା କ୍ରମବର୍ଦ୍ଧିଷ୍ଟୁ ବୈଷୟିକଞ୍ଜାନରେ ସହଯୋଗ ଏବଂ ସାଇବର ଅପରାଧ ଓ ବିପଦ ସଂକ୍ରାନ୍ତରେ ତଥ୍ୟର ଆଦାନପ୍ରଦାନ ଅନ୍ତର୍ଭୁକ୍ତ ସୂଚନା ଯୋଗାଯୋଗ ବୈଷୟିକଞ୍ଜାନ ମୌଳିକ ଢାଞା ସୁରକ୍ଷା ପ୍ରତି ସାଇବର ବିପଦକୁ ଦୂର କରିବା ଲାଗି ସହଯୋଗ ସକାଶେ ଏକ ମିଳିତ ବ୍ୟବସ୍ଥାର ବିକାଶ ପାଇଁ ଏହି ସହଯୋଗ ସ୍କାରକପତ୍ର ସହାୟତା କରିବ

କୋବିଡ ନାଇଷ୍ଟିନ୍ ସଂକ୍ରମଣ ପାଇଁ ସେହି ଟ୍ରେନ୍ଗୁଡ଼ିକୁ ବାତିଲ କରିଦିଆଯାଇଥିଲା ଟ୍ରେନ୍ ଭିତରେ ଶାରିରୀକ ଦୂରତା ବଜାୟ ରଖିବା ପାଇଁ ପ୍ରତି ଗୋଟେଛଡା ସିଟ୍ ପାଇଁ ଟିକଟ ବୁକିଂ କରିବାକୁ ଅନୁମତି ଦିଆଯିବ

ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଜାରି କରାଯାଇଛି ଯାତ୍ରୀମାନେ ଥରେ ସେମାନଙ୍କ ସିଟ୍ରେ ବସିବାପରେ ସେମାନଙ୍କୁ ପରସ୍କର ମଧ୍ୟରେ ସେମାନଙ୍କର ସିଟ୍ର ଅଦଳବଦଳ କରିବାକୁ ଅନୁମତି ଦିଆଯିବ ନାହିଁ ଉଭୟ ଯାତ୍ରୀ ଏବଂ ଟ୍ରେନ୍ କର୍ମଚାରୀମାନଙ୍କ ପାଇଁ ମାସ୍କ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି ଟ୍ରେନ୍ରେ ଯାତ୍ରା କରିବାକୁ ଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ଆରୋଗ୍ୟସେତୁ ଆପ୍ ଡାଉନ୍ଲୋଡ କରିବାକୁ ପଡିବ

ଏହି କିଟ୍ ମଧ୍ୟରେ ଏକ ହ୍ୟାଣ୍ଡ ସାନିଟାଇଜର ଏକ ମାସ୍କ ଏକ ଫେସ୍ ସିଲ୍ଡ ଓ ଗୋଟିଏ ଯୋଡ଼ା ଗ୍ଲୋବ୍ସ ରହିବ କୋଚ୍ ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ପ୍ରତ୍ୟେକ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ ଓ ହ୍ୟାଣ୍ଡ ସାନିଟାଇଜେସନ କରାଯିବ

ଏଥିସହିତ ଭାରତ କୋଭିଡରୁ ଆରୋଗ୍ୟଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ବିଶ୍ୱରେ ସର୍ବୋଚ୍ଚ ସ୍ଥାନରେ ପହଞ୍ଚୁଛି

ମନ୍ତ୍ରଣାଳୟ କହିଛି କୋଭିଡର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ରଶକୌଶଳ ଠିକ୍ଭାବେ କାର୍ଯ୍ୟକାରୀ କରାଯିବା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇଛି

ଏହି ଅବସରରେ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଶ୍ରୀ ମୋଦୀ ପ୍ରଶାସନ କ୍ଷେତ୍ରରେ ସଂସ୍କାର ଆଣିଛନ୍ତି ବଡ଼ବଡ଼ କ୍ଷେତ୍ରରେ ଅନେକ ପରିବର୍ତ୍ତନ କରିଛନ୍ତି ଓ ଏକ ଦୁର୍ନୀତିମୁକ୍ତ ଶାସନ ବ୍ୟବସ୍ଥା ସ୍ଥାପନ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି

ପିଏମ୍ ପୁତିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ବ୍ଲୁଦିମିର୍ ପୁତିନ୍ଙ୍କ ଜନ୍ମ ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ମୋଦୀ ପୁତିନ୍ଙ୍କ ସହ ତାଙ୍କର ଦୀର୍ଘ ଦିନର ବନ୍ଧୁତାକୁ ସ୍ମରଣ କରି ଦୁଇ ଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କରେ ଉନ୍ନତି ପାଇଁ ଶ୍ରୀ ପୁତିନ୍ଙ୍କ ବ୍ୟକ୍ତିଗତ ଉଦ୍ୟମର ପ୍ରଶଂସା କରିଛନ୍ତି ଆଗାମୀ ଦିନଗୁଡ଼ିକରେ ପରସ୍କର ସହ ଯୋଗାଯୋଗ ରକ୍ଷା କରିବାକୁ ଉଭୟ ନେତା ଏକମତ ହୋଇଛନ୍ତି କୋବିଡ୍ ନାଇଷ୍ଟିନ୍ ସଂକ୍ରମଣ ଦୂର ହୋଇଯିବା ପରେ ରୁଷ ରାଷ୍ଟ୍ରପତି ଭାରତ ଗସ୍ତରେ ଆସିବା ପାଇଁ ଶ୍ରୀ ମୋଦୀ ଇଚ୍ଛା ବ୍ୟକ୍ତ କରିଛନ୍ତି